ପିଏମ୍ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ଲଗାତାର ଉଚ୍ଚସ୍ତରୀୟ କଥାବାର୍ତ୍ତା ଯୋଗୁଁ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଘଟିଛି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ସହ ଅଧ୍ୟକ୍ଷ ପୁଷ୍ପକମଲ୍ ଦହଲ ପ୍ରଚଣ୍ଡଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତାବେଳେ ସେ ଏହା କହିଛନ୍ତି ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା କଥାବାର୍ତ୍ତାକୁ ସ୍କରଣ କରି ଭାରତ ନେପାଳ ସମ୍ପର୍କର ଉନ୍ନତିରେ ଶ୍ରୀ ପ୍ରଚଣ୍ଣଙ୍କ ଅବଦାନ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇ ନେତା ଭାରତ ନେପାଳ ସମ୍ପର୍କରେ ଘଟିଥିବା ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ବିଜେପି ମିଟ୍ ବିଜେପି କାତୀୟ କାର୍ଯ୍ୟନିର୍ବାହୀର ଦୁଇଦିନିଆ ବୈଠକ ଆଜିଠାରୁ ନ୍ତଆଦିଲ୍ଲୀରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିକେପି ସଭାପତି ଅମିତ୍ ଶାହା ମିଳିତ ଭାବେ ବୈଠକକୁ ଉଦ୍ଘାଟନ କରିଛନ୍ତି ବୈଠକରେ ପାର୍ଟିର ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଅଂଶଗ୍ରହଣ କରୁଛନ୍ତି ବିକେପି ନେତା ଏଲ୍କେ ଆଡ଼ିୱାନୀ ପାଟିର ବହୁ ବରିଷ୍ଣ ନେତା ଏବଂ ଅରୁଣ ଜେଟ୍ଲୀ ରାଜନାଥ ସିଂ ସୁଷମା ସ୍ୱରାଜ ଓ ନୀତିନ୍ ଗଡ଼କରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବେ ବହୁ ସାମ୍ପ୍ରତିକ ପ୍ରସଙ୍ଗ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନପାଇଁ ରଣକୌଶଳ ସମେତ ଅନେକ ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିବାର ଆଶା କରାଯାଉଛି ନରେନ୍ଦ୍ର ମୋଦି ସରକାର କରିଥିବା ବିଭିନ୍ନ କାର୍ଯ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଉପାୟଗୁଡ଼ିକ ଉପରେ ମଧ୍ୟ ଏଥିରେ ଆଲୋଚନା ହେବ ପୂର୍ବରୁ ବିଜେପି ସଭାପତି ଅମୀତ୍ ଶାହା ପାର୍ଟି କର୍ମକର୍ତ୍ତାମାନଙ୍କ ବୈଠକକୁ ଉଦ୍ଘାଟନ କରିଥିଲେ ପ୍ରଧାନ ସମିଟ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତ ପ୍ରଦୃଷଣମୁକ୍ତ ସବୁଜ ଇନ୍ଧନ ନେଟ୍ୱର୍କ ସ୍ଥାପନପାଇଁ ପ୍ରତିଶ୍ରତିବଦ୍ଧ ନୂଆଦିଲ୍ଲୀରେ ବିଶ୍ୱ ଗମନାଗମନ ଶିଖର ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱ ଭବିଷ୍ୟତର ଗମନାଗମନ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବାବେଳେ ଏହି ରୂପାନ୍ତରଣରେ ଶସ୍ତା ତଥା ପ୍ରଦ୍ୟଷଣମୁକ୍ତ ଇନ୍ଧନ ପ୍ରତି ଆଲୋକପାତ କରାଯିବା ଆବଶ୍ୟକ ସେ କହିଛନ୍ତି ଭାରତର ପରିବହନ ବ୍ୟବସ୍ଥା ସର୍ବସାଧାରଣ ପରିବହନ ଭିଭିକ ହେବ ସେ କହିଛନ୍ତି ଯୁବପିଢ଼ିର ମନୋଭାବରେ ପରିବର୍ତ୍ତନ ଘଟି କାର୍ ଉପରୁ ସର୍ବସାଧାରଣ ପରିବହନ ପ୍ରତି କେନ୍ଦ୍ରୀଭୂତ ହେଉଛି ମନ୍ତ୍ରୀ କହିଛନ୍ତି ଦିଲ୍ଲୀ ମେଟ୍ରୋ ଉତ୍ତମ ସର୍ବସାଧାରଣ ପରିବହନର ଏକ ଜ୍ୱଳନ୍ତ ଉଦାହରଣ ଶ୍ରୀ ପ୍ରଧାନ କହିଛନ୍ତି ବିଦ୍ୟୁତ୍ଚାଳିତ ଯାନ ଅଧିକ ଶସ୍ତା ହେବ ବୋଲି ଆଶା କରାଯାଉଛି ଓ ଧିରେ ଧିରେ ଏହା ତୈଳ ପ୍ରତି ଚାହିଦାକୁ କମ୍ କରିବ ତେବେ ସେ କହିଛନ୍ତି ଏ ଦିଗରେ ଅଗ୍ରଗତି ବିଷୟରେ ଏବେ କିଛି କୁହାଯାଇପାରିବ ନାହିଁ ଓ ପ୍ରଦ୍ୟଷଣମୁକ୍ତ ଇନ୍ଧନ ବ୍ୟବହାର ଭବିଷ୍ୟତପାଇଁ ଅଧିକ ହିତକାରୀ ହେବ ବୋଲି ସରକାର ବିଶ୍ୱାସ କରନ୍ତି

ଆନ୍ତର୍ଜାତିକ ଗମନାଗମନ ତୈଳ ଓ ଗ୍ୟାସ୍ କମ୍ପାନୀଗୁଡ଼ିକ ଉପରେ ଏହାର ପ୍ରଭାବ ଓ ଭାରତର ଭବିଷ୍ୟତ ଗମନାଗମନ ବ୍ୟବସ୍ଥା ସ୍ଥିତିରେ ଘଟିବାକୁଥିବା ପରିବର୍ତ୍ତନ ସଂକ୍ରାନ୍ତରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଶିଖର ବୈଠକରେ ଉଦ୍ବୋଧନ ଦେଇ ଗୃହନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରୀ ହର୍ଦୀପ୍ ପୁରୀ କହିଛନ୍ତି ବ୍ୟାପକ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆଜି ସବୁଠୁ ବେଶି ପ୍ରାସଙ୍ଗିକ ହୋଇପଡ଼ିଛି ଶ୍ରୀ ପୁରୀ କହିଛନ୍ତି ଭାରତରେ ଦ୍ରୁତ ସହରୀକରଣ ହେଉଛି ଓ ସେଦୃଷ୍ଟିରୁ ଦେଶପାଇଁ ଉତ୍ତମ ପରିବହନ ବ୍ୟବସ୍ଥା ଅପରିହାର୍ଯ୍ୟ ହୋଇପଡ଼ିଛି ଜେକେ ଟେରରିଷ୍ଟ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ପୁଲିସ ପିକେଟ୍ ଉପରେ ସନ୍ତାସବାଦୀମାନେ ଆକ୍ରମଣ କରିବା ସମୟରେ ପୁଲିସର ପାଲଟା ଆକ୍ରମଣରେ ଜଣେ ସନ୍ତାସବାଦୀ ପ୍ରାଣ ହରାଇଛି କିଛି ସନ୍ତାସବାଦୀ ଆଚାବଲ ଅଞ୍ଚଳରେ ପୁଲିସ ପାଖରୁ ଅସ୍ତ୍ରଶସ୍ତ ଲୁଟିବାକୁ ପ୍ରଚେଷ୍ଟା କରିବା ପରେ ପୁଲିସ ଏହାକୁ ପଣ୍ଡ କରିଛି କିଛିସମୟ ଧରି ଗୁଳି ବିନିମୟ ଚାଲିବା ମଧ୍ୟରେ କୁଲଗାମ କିଲ୍ଲାର ୟାରିପୋରା ଅଞ୍ଚଳର କଣେ ସନ୍ତାସବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ପୁଲିସ ଜବାନ ଆହତ ହୋଇଛନ୍ତି ରାଜନାଥ ନଥି ଇଷ୍ଟ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତରେ ବିମାନ ସଡ଼କ ଓ ରେଳ ସଂଯୋଗରେ ଅଭୃତ୍ପୂର୍ବ ଉନ୍ନତି ଘଟିବା ସହ ଦେଶ ଦ୍ରତଗତିରେ ବିକାଶ ହାସଲ କରିଛି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସେହି ଅଞ୍ଚଳର ଦ୍ରତ ବିକାଶ ଚାହାନ୍ତି ଓ ଉତ୍ତର ପ୍ରର୍ବାଞ୍ଚଳ ବିକାଶରେ ଭାରତର ବିକାଶ ହୋଇପାରିବ

ସେହି ପ୍ରତିଷ୍ଠାନ ପଦାର୍ଥ ବିଜ୍ଞାନର ବିକିରଣ ଓ ପଦାର୍ଥଗୁଡ଼ିକର ପ୍ରକୃତି ସମନ୍ଧୀୟ ଅଧ୍ୟୟନପାଇଁ ଏକ ପ୍ରମୁଖ ଅନୁଷ୍ଠାନ

ପୂର୍ବରୁ ଶ୍ରୀ କୋବିନ୍ଦ୍ ପ୍ରଗ୍ସ୍ଥିତ ଚାର୍ଲସ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏହି ଅବସରରେ ଶ୍ରୀ କୋବିନ୍ କହିଥିଲେ ଭାରତ ସମ୍ଭନ୍ଧୀୟ ଅଧ୍ୟୟନ ଦୁଇ ଦେଶକୁ ଅଧିକ ନିକଟତର କରିଛି ସେ କହିଥିଲେ ଆଧୁନିକ ଭାରତ ଗଠନରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଛି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ୍ କହିଥିଲେ ଭାରତର ସମୃଦ୍ଧ ଐତିହ୍ୟକୁ ଏହା ପୁନଃ ଆବିଷ୍କାର କରିବା ସହ ଏକ ସାଂସ୍କୃତିକ ସଚେତନତା ସୃଷ୍ଟି କରିପାରିଛି ଶ୍ରୀ କୋବିନ୍ଦ୍ କହିଥିଲେ ଏହା ମଧ୍ୟ ଭାରତକୁ ଏହାର ସାଂସ୍କୃତିକ ମୂଲ୍ୟବୋଧକୁ ନଷ୍ଟ ନ କରି ଆଧୁନିକତା ଆଡ଼କୁ ଅଗ୍ରସର ହେବାରେ ସକ୍ଷମ କରାଇଛି ରାଷ୍ଟ୍ରପତି କହିଛନ୍ତି ଯୋଗ ସମ୍ୟନ୍ଧୀୟ ଅଧ୍ୟୟନ ମାନବ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ସକାରାତ୍ମକ ପ୍ରଭାବ ପକାଇପାରିଛି ଯୋଗ ଓ ଆୟୁର୍ବେଦ ପ୍ରତି ଚେକ୍ ସାଧାରଣତନ୍ତରେ ପ୍ରବଳ ଆଗ୍ରହ ପ୍ରକାଶ ପାଉଥିବାର୍ ସେ ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ବିଭିନ୍ନ ବିଷୟରେ ସହଯୋଗ ପ୍ରରାତନ ଭାରତୀୟ ଜ୍ଞାନ ଆବିଷ୍କାରପାଇଁ ପର୍ଯ୍ୟାପ୍ତ ସ୍ରଯୋଗ ପ୍ରଦାନ କରିଛି ଯାହା ଆମର ସାମ୍ପ୍ରତିକ ସମସ୍ୟାଗ୍ରଡ଼ିକର ସମାଧାନ ପାଇଁ ସହାୟକ ହେଉଛି ଆଡ୍ ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍କ ସାଇପ୍ରସ୍ ବୁଲ୍ଗେରିଆ ଓ ଚେକ୍ ସାଧାରଣତନ୍ତ୍ର ଗସ୍ତ ପରେ ସେହି ଦେଶଗ୍ରଡ଼ିକ ସହ ଭାରତ ଏହାର ଦୀର୍ଘ ଐତିହାସିକ ଓ ରାଜନୈତିକ ସମ୍ପର୍କକୁ ଆହୁରି ଅଧିକ ମଜବୁତ୍ କରିଛି

ରେନ୍ ଓଡ଼ିଶାରେ ଗତ ଦୁଇ ଦିନ ଧରି ଉପରମୁଖରେ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ସହ ସ୍ୱତନ୍ତ୍ର ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି

ଗଙ୍ଗା ଓ ଘାଘରା ନଦୀ ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି

ପାଞ୍ଚ ଦିନ ବ୍ୟାପୀ ଏହି ପ୍ରଦର୍ଶନୀରେ ଏରୋସେସ୍ ଓ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରର ବହୁ କମ୍ପାନୀ ଅଂଶଗ୍ରହଣ କରିବେ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ପ୍ରକାଶିତ ଏକ ଇସ୍ତାହାର ଅନୁସାରେ ଏହି ପ୍ରଦର୍ଶନୀ ବିମାନ ଚଳାଚଳ ଶିଳ୍ପ କ୍ଷେତ୍ରରେ ତଥ୍ୟ ଓ ନ୍ତଆ ଜ୍ଞାନକୌଶଳ ଆଦି ଉପରେ ସ୍ଚଚନାର ଆଦାନ ପ୍ରଦାନପାଇଁ ସୁଯୋଗ ସୃଷ୍ଟି କରିବ ଏହା ଦେଶୀୟ ବିମାନ ଚଳାଚଳ ଶିଳ୍ପକୁ ସାହାଯ୍ୟ କରିବା ସହ ମେକ୍ ଇନ୍ ଇଣ୍ଡିଆକୁ ମଧ୍ୟ ସମୃଦ୍ଧ କରିବ ସ୍କଟିଙ୍ଗ୍ ଦକ୍ଷିଣ କୋରିଆର ଚାଙ୍ଗ୍ଓ୍ୱନ୍ରେ ଚାଲିଥିବା ଅନ୍ତର୍ଜାତୀୟ ବନ୍ଧୁକଚାଳନା କ୍ରୀଡ଼ା ଫେଡେରେସନ୍ ବିଶ୍ୱ ଚାମ୍ପିୟନ୍ସିପ୍ରେ ଅଙ୍କର ମିତଲ ପୁର୍ରଷ ଡବଲ୍ ଟ୍ରାପ୍ ବିଭାଗରେ ସ୍ୱର୍ଷପଦକ ବିଜୟୀ ହୋଇଛନ୍ତି ଅଙ୍କୁର ମହମ୍ମଦ ଆସାବ୍ ଓ ଶାର୍ଦ୍ଦୁଲ ଭିହାନ୍ଙ୍କ ସହ ଦଳଗତ ବର୍ଗରେ ମଧ୍ୟ ବ୍ରୋଞ୍ ପଦକ ହାସଲ କରିଛନ୍ତି ଏହି ଟୁର୍ଷାମେଣ୍ଟରେ ଭାରତର ଭଲ ପ୍ରଦର୍ଶନ କାରି ରହିଛି

ପଦକ ତାଲିକାରେ ଚୀନ୍ ପ୍ରଥମ ସ୍ଥାନରେ ରହିଥିବାବେଳେ କୋରିଆ ତୂତୀୟ ସ୍ଥାନରେ ରହିଛି ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦୂଇଟି ଅଲମ୍ପିକ୍ କୋଟା ହାସଲ କରିଛି